ଇସ୍ରୋ ବୈଜ୍ଞାନିକମାନେ ଉଦାହରଣୀୟ ସାହସ ଓ ଅଙ୍ଗୀକାର ପ୍ରଦର୍ଶନ କରିଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ନିର୍ଦ୍ଧାରିତ ମାର୍ଗରେ ଏହା ସୂକ୍ଷ୍ମ ଅବତରଣ କରିବାକୁ ଯାଉଥିବାବେଳେ ଏହା ପରିକଳ୍ପିତ ପଥରୁ ବାହାରକୁ ଚାଲିଯାଇଥିଲା ଇସ୍ରୋର ଅଭିଯାନ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ଏକ ଟ୍ପିଟ୍ରେ କୁହାଯାଇଛି ଯେ ବିକ୍ରମର ଅବତରଣ କାର୍ଯ୍ୟ ସ୍ୱାଭାବିକ ଓ ଯୋଜନାବଦ୍ଧ ଭାବେ ସଂପନ୍ନ କରାଯାଇଥିଲା

ଏହାପରେ ଲ୍ୟାଣ୍ଡର ସହ ଭୂପୃଷ କେନ୍ଦ୍ରର ନିୟନ୍ତ୍ରଣ ଛିନୁ ହୋଇଥିଲା ନିୟନ୍ତ୍ରଣକକ୍ଷ ପକ୍ଷରୁ କୁହାଯାଇଛି ଏ ସଂପର୍କିତ ସମସ୍ତ ତଥ୍ୟାବଳୀର ତର୍ଜମା କରାଯାଉଛି

ସେ କହିଥିଲେ ଜୀବନରେ ଉତ୍ଥାନ ପତ୍ତନ ରହିଛି ଏହା ସତ୍ତେ ବୈଜ୍ଞାନିକମାନେ ଯେଉଁ ସଫଳତା ହାସଲ କରିଛନ୍ତି ତାହା କମ୍ ନୁହେଁ ସାରା ଦେଶ ସେମାନଙ୍କ ପାଇଁ ଗର୍ବିତ ବୋଲି ସେ କହିଛନ୍ତି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରେଷ୍ଠ ସଫଳତା ଲାଭ ଆଶା ଅବ୍ୟାହତ ରଖିବାକୁ ସେ ପରାମର୍ଶ ଦେଇଥିଲେ ବୈଜ୍ଞାନିକମାନଙ୍କ ସହ ସେ ସର୍ବଦା ରହିଛନ୍ତି ଏବଂ ସାହସର ସହିତ ଆଗକୁ ଯିବାକୁ ଶ୍ରୀ ମୋଦି ସେମାନଙ୍କୁ ପରାମର୍ଶ ଦେଇଛନ୍ତି ପରେ ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତା'ର ବୈଜ୍ଞାନିକମାନଙ୍କ ପାଇଁ ଗର୍ବିତ ସେମାନେ ସର୍ବଦା ନିଜର ଉତ୍କର୍ଷ ପ୍ରତିପାଦନ କରି ଭାରତକୁ ଗର୍ବିତ କରିଛନ୍ତି

ଆମେ ଆଶାବାଦୀ ଏବଂ ଆମର ମହାକାଶ କାର୍ଯ୍ୟକ୍ରମରେ ସଫଳତା ପାଇଁ କଠୋର ଉଦ୍ୟମ ଜାରି ରଖିବୁ

ବିକ୍ରମ ଲ୍ୟାଣର ଚନ୍ଦ୍ରପୃଷ୍ଣ ଛୁଇଁବାର ଅଳ୍ପ ସମୟ ପୂର୍ବରୁ ଇସ୍ରୋର ନିୟନ୍ତ୍ରଣକକ୍ଷ ସହ ଯୋଗାଯୋଗ ହରାଇଥିଲେ ହେଁ ଏ କ୍ଷେତ୍ରରେ ବୈଜ୍ଞାନିକମାନେ ଯେଉଁ ଉଦାହରଣୀୟ କାର୍ଯ୍ୟ ଓ ଅଙ୍ଗୀକାର ପ୍ରଦର୍ଶନ କରିଛନ୍ତି ତାହାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି ଉଦ୍ୟମ ଅବ୍ୟାହତ ରଖିବା ସହ ଶ୍ରେଷ୍ଠ ସଫଳତା ହାସଲ କରିବାକୁ ସେ ଇସ୍ରୋର ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି

ସୀତାରମଣ କୋଲକାତା ବସ୍ତୁ ଓ ସେବା କର ଜିଏସ୍ଟିର ସଫଳ କାର୍ଯ୍ୟକାରୀତାକୁ ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକ ଉପେକ୍ଷା କରୁଥିବା ପ୍ରକ୍ରିୟା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗର ରାଜସ୍ୱ ଅଧିକାରୀମାନଙ୍କୁ ଗତକାଲି ସନ୍ଧ୍ୟାରେ କୋଲକାତାରେ ଉଦ୍ବୋଧନ ଦେଇ ଶ୍ରୀମତୀ ସୀତାରମଣ କରିଛନ୍ତି ଯେ ଜିଏସ୍ଟି ବ୍ୟବସ୍ଥାରେ ଯଦି କୌଣସି ଭୁଲ୍ ତ୍ରୁଟି ରହିଥାଏ ତେବେ ତାହା ଠିକଣା ଭାବେ ସଂଶୋଧନ ହେବା ଆବଶ୍ୟକ ଏହାଦ୍ୱାରା କର ଆଦାୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହି

ତିନି ଦିନ ବ୍ୟାପୀ ଏହି କଥାବାର୍ତ୍ତାରେ ମୌଳିକ ଡାଞ୍ଚା ଶକ୍ତି ବୈଷୟିକଜ୍ଞାନ ସମ୍ଭଳର ସଂରକ୍ଷଣ ଔଷଧ ଉତ୍ପାଦନ ଓ ନୀତି ନିର୍ଦ୍ଧାରଣରେ ସମନ୍ୱୟ ଉପରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ଏକ ଗୋଲଟେବୁଲ୍ ବୈଠକ ବସିବ ଏକ ସରକାରୀ ଇସ୍ତାହାର ଅନୁସାରେ ଭାରତୀୟ ପକ୍ଷର ନେତୃତ୍ୱ ନୀତି ଆୟୋଗ ଉପାଧ୍ୟକ୍ଷ ନେଉଥିବା ବେଳେ ଚୀନ୍ ପକ୍ଷର ନେତୃତ୍ୱ ସେଠାକାର କାତୀୟ ବିକାଶ ଓ ସଂସ୍କାର କମିଶନ୍ ଚେୟାରମ୍ୟାନ୍ ନେବେ ଉଭୟ ପକ୍ଷର ନୀତି ନିର୍ଦ୍ଧାରକ ଶିଳ୍ପପତି ଏବଂ ବୃଦ୍ଧିଜୀବୀମାନେ ଏହି ବୈଠକରେ ଯୋଗଦେବେ ପାର୍ଲାମେଣ୍ଟ ଫିଟ ଇଣ୍ଡିଆ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିବାକୁ ଲୋକସଭା ବାଚସ୍କତି ଓମ୍ ବିର୍ଲା ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ଗତକାଲି ସେ ସଂସଦ ଭବନରେ ଫିଟ୍ ଇଣ୍ଡିଆ ଅଭିଯାନର ଏକ କାର୍ଯ୍ୟକ୍ରମକୁ ଆରୟ କରିଥିଲେ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ସବୁ ଲୋକ ଯେପରି ସୁସ୍ଥସବଳ ରହିବେ ତାହା ଦେଖିବା ଓ ନିଶ୍ଚିତ କରିବା ସାଂସଦମାନଙ୍କର କାର୍ଯ୍ୟ ବୋଲି ସେ ଏହି ଅବସରରେ କହିଛନ୍ତି ଏଥିପାଇଁ ଲୋକସଭା ନିର୍ବାଚନମଣ୍ଡଳୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିବା ଉଚିତ ବୋଲି ସେ ମତ ଦେଇଛନ୍ତି ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ କିରେନ୍ ରିଜିଜ୍କୁ କହିଛନ୍ତି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ସାକାର କରିବା ପାଇଁ ଦେଶର ସବୂ ଲୋକ ପ୍ରଥମେ ମାନସିକ ଓ ଶାରୀରିକ ଭାବେ ସ୍ରସ୍ତ ରହିବା ଆବଶ୍ୟକ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ରସିଂ ଶେଖାଓ୍ୱତ ଅନୁରାଗ ଠାକୁର ଅର୍ଜ୍ଜୁନରାମ ମେଘୱାଲ ସଂସଦର ବହୁ ଅଧିକାରୀ ଭାଗ ନେଇଥିଲେ ନରେଶ ଗୋଏଲ୍ ଇଡି ବୈଦେଶିକ ମୁଦ୍ରା ବିନିମୟ ଆଇନ ଲଂଘନ କରିବା ଅଭିଯୋଗରେ ଜେଟ୍ ଏୟାରଓ୍ବେଜ୍ର ପ୍ରତିଷାତା ନରେଶ ଗୋଏଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା କରାଯାଇଛି ଶ୍ରୀ ଗୋଏଲଙ୍କ ମୁମ୍ୟାଇସ୍ଥିତ ବାସଭବନ ଓ ତାଙ୍କ ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢ଼ଉ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି

ତେବେ ଏହି ପାଞ୍ଚଟି ବିଦେଶୀ କମ୍ପାନିଗୁଡ଼ିକର ବ୍ୟବସାୟ କାର୍ଯ୍ୟଧାରା ସନ୍ଦେହଜନକ ଥିବା ସହିତ ବୈଦେଶିକ ମୁଦ୍ରା ବିନିମୟ ଆଇନ ଉଲ୍ଲୁଂଘନ ହୋଇଥିବା ସଂପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଛି ରାଜନାଥ କୋରିଆ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଭାରତ ଦକ୍ଷିଣ କୋରିଆ ରାଜି ହୋଇଛନ୍ତି ସିଓଲଠାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତ ଓ କୋରିଆ ପ୍ରତିରକ୍ଷା ଉଦ୍ୟୋଗଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ମାନଙ୍କୁ ଗତକାଲି ଉଦ୍ବୋଧନ ଦେବା ଅବସରରେ ଏହି ସହଯୋଗର ବିଷୟବସ୍ତୁ ସଂପର୍କରେ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ଜଳ ସ୍ଥଳ ଓ ଆକାଶ ବାହିନୀର ସାମର୍ଥ୍ୟ ବୃଦ୍ଧି ପାଇଁ ଯେଉଁ ଗବେଷଣା ଉନ୍ନୟନ ଏବଂ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି ତାହା ପୂରଣ କରିବାକୁ ଦୁଇଦେଶ ପରସ୍କରକୁ ସହଯୋଗ କରିବେ ପ୍ରମୁଖ ଅସ୍ତ୍ରଶସ୍ତ କ୍ଷେତ୍ରରେ ବ୍ୟବହାର ହେଉଥିବା ଉପକରଣଗୁଡ଼ିକର ସ୍ଥାନୀୟ ଉତ୍ପାଦନ ପାଇଁ କ'ଣ କରାଯାଇ ପାରିବ ତାହା ଅନୁଧ୍ୟାନ କରିବାକୁ ପ୍ରତିରକ୍ଷାମନ୍ତ୍ରୀ କୋରିଆର ପ୍ରମୁଖ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନିଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଏଥିପାଇଁ ଏକ ଟାସ୍କାଫୋର୍ସ ଗଠନ କରିବାକୁ ସେ କହିଛନ୍ତି ମିଳିତ ଉଦ୍ୟମରେ ଭାରତ ଓ କୋରିଆ ବିଭିନ୍ନ ଉଦ୍ୟୋଗ ସ୍ଥାପନ କରି ସାମରିକ ଯନ୍ତ୍ରପାତି ଓ ଉପକରଣ ନିର୍ମାଣ କରିବାକୁ ରାଜି ହୋଇଛନ୍ତି କୋରିଆର ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ ଉଦ୍ୟୋଗ ଭାରତରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ କଲେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂ ପ୍ରତିଶ୍ରତି ଦେଇଛନ୍ତି ତୋମର ଏଗ୍ରିକଲ୍ଚର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି କୃଷକମାନଙ୍କର କଠିନ ପରିଶ୍ୱମ ଏବଂ କୃଷିବିଜ୍ଞାନୀମାନଙ୍କ ସହଯୋଗରେ ଭାରତ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ ଗତକାଲି ଗୁଜରାଟର ଗାନ୍ଧିନଗରଠାରେ ନବମ ଆଗ୍ରି ଏସିଆ ପ୍ରଦର୍ଶନୀ ଓ ସପ୍ତମ ଗୋପାଳନ ଓ ପଶୁ ସମ୍ପଦ ସଂକ୍ରାନ୍ତ ପ୍ରଦର୍ଶନୀ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ଚାଷୀମାନେ ଚାଷବାସ ସହିତ ଗୋପାଳନ ମହୁଚାଷ ଫଳଚାଷ ଏବଂ କୁକୁଡ଼ା ଓ ମହ୍ୟପାଳନ ଉପରେ ଗୁରୁତ୍ୱଦେବା ଉଚିତ ଏହା ଦ୍ୱାରା ସେମାନଙ୍କ ରୋକଗାର ବଢ଼ିବ ଏଥିରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ମଧ୍ୟ ଉଦ୍ବୋଧନ ଦେଇଛନ୍ତି ୟୁଏନ୍ ଇରାନ ଆନ୍ତର୍ଜାତିକ ପରମାଣୁ ସଂସ୍ଥାର କାର୍ଯ୍ୟକାରୀ ମୁଖ୍ୟ ଆଜି ଇରାନ ଯାଇ ତେହେରାନ କର୍ତ୍ତୃପକ୍ଷଙ୍କ ସହ ସେ ଦେଶର ଆଶବିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବେ

ସେହିଭଳି ରାଫେଲ ନାଡାଲ ଓ ମାଟ୍ଟିଓ ବେରେଟିନିଙ୍କ ମଧ୍ୟରେ ଅନ୍ୟ ଏକ ସେମିଫାଇନାଲ୍ ଜାରି ରହିଛି